ଗ୍ୟାସ୍ରୁ ୟୁରିଆ ଆମୋନିଆ ବାହାର କରିବା ନିଆ ଟେକ୍ନୋଲୋକି ବ୍ୟବହାର କରାଯିବ

ଆଲୋଚନା ପରେ ଏହି ବିଲ୍ଗୁଡ଼ିକୁ କ୍ୟାବିନେଟ୍ର ମଞ୍ଚୁରୀ ମିଳିଥିବା ଜଣାପଡ଼ିଛି

ଆନ୍ଦୋଳନକାରୀଙ୍କ ଉଦ୍ବୋଧନ ଦେଇ ଶିକ୍ଷକ ସମାଜର ଦାବିକୁ ତୁରନ୍ତ ମାନିନେବାକୁ ଶ୍ରୀ ପ୍ରଧାନ ମୁଖ୍ୟମନ୍ତୀଙ୍କୁ ନିବେଦନ କରିଛନ୍ତି

ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନଙ୍କୁ ହାକାଥନ୍ କ'ଣ ଏ ସମ୍ୟନ୍ଧୀୟ ତଥ୍ୟ ଏହାର ଆବଶ୍ୟକତା ଉଉମ ହାକାଥନ୍ ଆଦି ସଂପର୍କରେ ସବିଶେଷ ତଥ୍ୟ ପ୍ରଦାନ କରାଯାଇଥିଲା

ଫଳରେ ଧାମନଗର ଓ ଭ ବ୍ଲକ୍ର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେବା ସହ ବିଭିନ୍ନ ସ୍କାନରେ ଯୋଗଯୋଗ ବିଛିନ୍ନ ହୋଇଛି